ସ୍କୁଲ୍ରେ ନାମଲେଖା ବ୍ୟାଙ୍କ୍ ଜମାଖାତା ଖୋଲିବା ଓ ମୋବାଇଲ୍ ଫୋନ୍ ପାଇଁ ଆଧାରର ଆବଶ୍ୟକତା ପଡ଼ିବ ନାହିଁ

ଏସ୍ସି ଆଧାର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କ ଆଧାର ଯୋଜନାକୁ ସାୟିଧାନିକ ଦୃଷ୍ଟିରୁ ବୈଧ ଘୋଷଣା କରିଛନ୍ତି ତେବେ ଆଧାରକୁ ବ୍ୟାଙ୍କ୍ ଆକାଉଣ୍ଟ୍ ମୋବାଇଲ୍ ଫୋନ୍ ଓ ସ୍କୁଲ୍ ନାମଲେଖା ସମେତ ଅନ୍ୟାନ୍ୟ କାର୍ଯ୍ୟପାଇଁ ସଂଯୋଗ କରିବା ନିୟମକୁ ସୁପ୍ରିମ୍କୋର୍ଟ ରଦ୍ଦ କରିଛନ୍ତି

କିନ୍ତୁ ବ୍ୟାଙ୍କ୍ ଜମାଖାତା ଖୋଲିବା ଏବଂ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀମାନେ ମୋବାଇଲ୍ ଫୋନ୍ ସଂଯୋଗ ପ୍ରଦାନରେ ଏହାକୁ ବାଧ୍ୟତାମ୍ରଳକ କରିପାରିବେ ନାହିଁ ଏହାଛଡ଼ା ସ୍କୁଲ୍ରେ ନାମଲେଖା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ଼ଦ୍ୱାରା ପରିଚାଳିତ ପରୀକ୍ଷା ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ଓ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ୍ ପ୍ରବେଶିକା ପରୀକ୍ଷାପାଇଁ ଆଧାର ବାଧ୍ୟତାମଳକ ହେବ ନାହିଁ ଖଶ୍ତପୀଠ କହିଛନ୍ତି ଆଧାର ସମାଜର ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସମସ୍ତ ପ୍ରକାର ସ୍ରବିଧା ପହଞ୍ଚାଇବାପାଇଁ ଉଦ୍ଦିଷ୍ଟ ଏହି ପ୍ରସଙ୍ଗ ଉପରେ ତିନୋଟି ସେଟ୍ର ରାୟ ପ୍ରକାଶ ପାଇଛି ପ୍ରଥମ ସେଟ୍ ରାୟକୁ ଜଷ୍ଟିସ୍ ଏ କେ ସିକ୍ରି' ପ୍ରଧାନ ବିଚାରପତି ଜଷ୍ଟିସ୍ ଏଏମ୍ ଖାନ୍ୱିଲ୍କର ଓ ତାଙ୍କ ନିଜପାଇଁ ଲେଖିଛନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଓ ଜଷ୍ଟସ୍ ଏ ଭୂଷଣ ସେମାନଙ୍କର ନିଜ ପାଇଁ ନିଜେ ରାୟ ଲେଖିଛନ୍ତି ଜଷ୍ଟସ୍ ଚନ୍ଦ୍ରଚୃଡ଼ କହିଛନ୍ତି ସେ ଯେଉଁ ମତ ପ୍ରକାଶ କରିଛନ୍ତି ତାହା ଅନ୍ୟ ତିନି ଜଣ ବିଚାରପତିଙ୍କଠାରୁ ପୃଥକ୍ ଜଷ୍ଟିସ୍ ଭୂଷଣ କହିଛନ୍ତି ସେ ଅଧିକାଂଶ ବିଚାରପତିଙ୍କ ମତକ୍ତ ଗ୍ରହଣ କରିଛନ୍ତି

ଖଶ୍ତପୀଠ ପୁଣି କହିଛନ୍ତି ଆଧାର ଆଇନରେ ଏଭଳି କୌଣସି ବିଷୟ ନାର୍ହି ଯାହା କଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ଲଂଘନ କରେ

ଜେଟ୍ଲୀ ଆଧାର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଆଧାର ଉପରେ ସୁପ୍ରିମ୍କୋର୍ଟଙ୍କ ରାୟକୁ ଐତିହାସିକ ବର୍ଷ୍ଣନା କରିଛନ୍ତି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଏକ ନ୍ୟାୟିକ ସମୀକ୍ଷା ପରେ ଆଧାରକୁ ଗ୍ରହଣ କରାଯିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ

ସକ୍ରିୟ ଶାସନ ଓ ଯୋଜନାଗୁଡ଼ିକର ଠିକ୍ ସମୟରେ ରୂପାୟନପାଇଁ ଆଇସିଟି ଭିତ୍ତିକ ବହୁମୁଖୀ ମଞ୍ଚ ପ୍ରଗତି ଏକ ଆଲୋଚନାମୂଳକ କାର୍ଯ୍ୟକ୍ରମ ଶ୍ରୀ ମୋଦି ଟେଲି ଯୋଗାଯୋଗ କ୍ଷେତ୍ରର ଆପତ୍ତି ଅଭିଯୋଗ ସମାଧାନ ସମ୍ଭନ୍ଧୀୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ଏକ୍ଷେତ୍ରରେ ଘଟିଥିବା ଅଗ୍ରଗତି ବିଷୟରେ ତାଙ୍କୁ ଅବଗତ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଟେଲି ଯୋଗାଯୋଗ କ୍ଷେତ୍ରର ସମସ୍ୟାର ସମାଧାନରେ ସର୍ବାଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗ ହେବା ଆବଶ୍ୟକ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀମାନେ ଖାଉଟିମାନଙ୍କର ସନ୍ତୁଷ୍ଟି ପ୍ରତି ସର୍ବାଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି

ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର କାର୍ଯ୍ୟକାରିତାରେ ଘଟୁଥିବା ଅଗ୍ରଗତିକୁ ମଧ୍ୟ ସେ ସମୀକ୍ଷା କରିଛନ୍ତି ଅନେକ ଖଣିଜ ସମ୍ପଦଭରା ଜିଲ୍ଲାକୁ ସମ୍ପଳ ଉପଲହ୍ଧ ହୋଇପାରୁଥିବାର ଦର୍ଶାଇ ଲୋକମାନଙ୍କ ଜୀବନ ଶୈଳୀରେ ଉନ୍ନତି ଓ ସେହିସବୁ ଜିଲ୍ଲାଗୁଡ଼ିକର ଲୋକମାନଙ୍କର ଅବସ୍ଥାରେ ଉନ୍ନତିକୁ ନିଣ୍ଢିତ କରିବାପାଇଁ ପାଣ୍ଠିର ସଦୂପଯୋଗ କରାଯିବାକୁ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ନିବେଦନ କରିଛନ୍ତି ସିସିଇଏ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଦେଶରେ ଅତ୍ୟଧିକ ଚିନି ଉତ୍ପାଦନର ପରିଚାଳନା ପାଇଁ ଏକ ବ୍ୟାପକ ନୀତି ପ୍ରଶୟନକ୍ ଅନୁମୋଦନ କରିଛି

ଆଖୁର ଦାମ୍ କମ୍ କରି ଏହା କରାଯାଇପାରିବ ଏହିସବୁ ପଦକ୍ଷେପ ଦେଶରୁ ଚିନି ରପ୍ତାନୀକୁ ସାହାଯ୍ୟ କରିବ ଓ ଯାହାଫଳରେ ଚିନି ଶିଳ୍ପର ଆୟ ବୃଦ୍ଧି ପାଇବା ସହ ଆଖୁଚାଷୀମାନଙ୍କର ବକେୟା ପାଉଣା ଦିଆଯାଇପାରିବ ବିମାନ ବନ୍ଦର ମୌଳିକଡାଞ୍ଚା ଉନ୍ନତି ଲକ୍ଷ୍ୟରେ ସିସିଇଏ ବିହାରର ପାଟନା ବିମାନ ବନ୍ଦରରେ ନୁଆ ଡୋମେଷ୍ଟିକ୍ ଟର୍ମିନାଲ ବିଲ୍ଡିଂ ନିର୍ମାଣ ଓ ତତ୍ସମ୍ୟନ୍ଧୀୟ କାର୍ଯ୍ୟକୁ ଅନୁମୋଦନ କରିଛି ଗୁଲ୍ମାର୍ଗସ୍ଥିତ ହୋଟେଲ୍ ଗୁଲ୍ମାର୍ଗ ଅଶୋକର ଅସମ୍ପର୍ଷ ପ୍ରକଳ୍ପ କମ୍ମୁ କାଶ୍କୀର ସରକାରଙ୍କୁ ହସ୍ତାନ୍ତର କରିବା ଏବଂ ପାଟ୍ନାର ହୋଟେଲ୍ ପାଟଳିପୁତ୍ର ଅଶୋକକୁ ବିହାର ସରକାରଙ୍କୁ ହସ୍ତାନ୍ତର କରିବା ନିଷ୍ପଭିକ୍ ସରକାର ଅନୁମୋଦନ କରିଛନ୍ତି

ବର୍ତ୍ତମାନ ଗ୍ରାମ ପଞ୍ଚାୟତଗୁଡ଼ିକୁ ଯୋଗାଇ ଦିଆଯାଉଥିବା ଗତି ତୁଳନାରେ ଏହା ଯଥେଷ୍ଟ ଅଧିକ ଏହାଦ୍ୱାରା ଇଣ୍ଟରନେଟ୍ ସର୍ଫିଙ୍ଗ୍ ଓ ଡାଟା ଡାଉନ୍ଲୋଡ୍ର ବେଗ ବହୁ ଗୁଣରେ ବୃଦ୍ଧି ପାଇବ

ଏହାଦ୍ୱାରା ଇଷ୍ଟର୍ନେଟ୍ ସେବା ମିଳୁ ନ ଥିବା ଅଞ୍ଚଳକୁ ଇଷ୍ଟର୍ନେଟ୍ ସେବା ଯୋଗାଇ ଦିଆଯାଇପାରିବ ଏହି ନୀତିରେ ଜାତୀୟ ଫାଇବର୍ କର୍ତ୍ତ୍ୱପକ୍ଷ ସୃଷ୍ଟିଦ୍ୱାରା ଜାତୀୟ ଡିଜିଟାଲ୍ ଗ୍ରୀଡ଼୍ ସ୍ଥାପନର ସୁବିଧା ରହିଛି

ଅନୁସ୍ଚିତ ଜାତି ଓ ଉପକାତି ବର୍ଗର ଲୋକମାନଙ୍କୁ କୋଟା ଦିଆଯିବାବେଳେ ସେମାନଙ୍କର ମୋଟ ଜନସଂଖ୍ୟାକୁ ବିଚାରକୁ ନେବାପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ମଧ୍ୟ ସୁପ୍ରିମ୍କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ ସାୟିଧାନିକ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଏହି ରାୟ ଦେଇଛନ୍ତି କୋର୍ଟ କହିଛନ୍ତି ଅନୁସ୍ଚିତ ଜାତି ଓ ଉପଜାତି ବର୍ଗର କର୍ମଚାରୀମାନଙ୍କୁ ଚାକିରିରେ ପଦୋନ୍ନତି ଦେବାପାଇଁ ରାଜ୍ୟଗୁଡ଼ିକୁ ସେମାନଙ୍କର ଅନୁନ୍ନତ ଅବସ୍ଥା ସମ୍ୟନ୍ଧୀୟ ତଥ୍ୟ ସଂଗ୍ରହ କରିବାର କୌଣସି ଆବଶ୍ୟକତା ନାହିଁ

ଏକ ବୃହତ୍ତର ଖଣ୍ଡପୀଠ ଏହାର ପୁନର୍ବିଚାର କରିବାପାଇଁ ସରକାର ଚାହିଁଛନ୍ତି ଆଟର୍ଣ୍ଣୀ ଜେନେରାଲ୍ କେ କେ ବେଣୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇ ଅନୁସ୍ଚିତ କାତି ଓ ଉପଜାତି ବର୍ଗର କର୍ମଚାରୀମାନଙ୍କୁ କୋଟା ପ୍ରଦାନ ସପକ୍ଷରେ ଦୂଢ଼ ଯୁକ୍ତି ବାଢ଼ିଥିଲେ ସେ କହିଥିଲେ ଅନୁସ୍ଚିତ କାତି ଓ ଉପକାତି ବର୍ଗ ଲୋକମାନେ ଯୁଗ ଯୁଗ ଧରି ପକ୍ଷପାତର ଶିକାର ହୋଇଆସୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ସ୍ୱଚ୍ଚଳ ହେବା ସତ୍ତ୍ୱେ କାତିପ୍ରଥାର ଅପବାଦରୁ ସେମାନେ ମୁକ୍ତ ହୋଇପାରି ନାହାନ୍ତି

ବର୍ତ୍ତମାନର ଢାଞ୍ଚାରେ ପରିବର୍ତ୍ତନକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି